ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରର ଓ୍ୱାର୍ଦ୍ଧାଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ବିଜେପି ଶିବସେନା ମେଣ୍ଟ ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ଏମିସାଟ୍ ଉପଗ୍ରହର ସଫଳ ଉତ୍କ୍ଷେପଣ ପାଇଁ ଇସ୍ରୋ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇ ସେ ତାଙ୍କର ବକ୍ତବ୍ୟ ଆରମ୍ଭ କରିଥିଲେ କଂଗ୍ରେସ ଓ ଏନସିପି ମେଣ୍ଟର ସେ ତୀବ୍ର ସମାଲୋଚନା କରିଥିଲେ ଶ୍ରୀ ମୋଦୀ କହିଥିଲେ କଂଗ୍ରେସ ଓ ଏନସିପି ମେଷ୍ଟ ରାଜ୍ୟ ଜଳସେଚନ ପ୍ରକଳ୍ପ ନାମରେ କୃଷକମାନଙ୍କୁ ଲୁଟିଥିଲେ ବିଦର୍ଭରେ ମରୁଡି କଂଗ୍ରେସ ଯୋଗୁଁ ହୋଇଥିବାର ସେ ଦୋଷାରୋପ କରିଥିଲେ ସେ କହିଥିଲେ ତଳିଆ ଓ୍ୱାର୍ଦ୍ଧାରେ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଦୂତଗତିରେ ସମ୍ପୂର୍ଣ୍ଣ ହେଉଛି

କଂଗ୍ରେସ ଓ ଏନ୍ସିପି ମେଣ୍ଟ ତଦନ୍ତ ବିଷୟ ଉଠାଇ ଦେଶର ଯବାନ ଓ ସେମାନଙ୍କର ବଳିଦାନକୁ ଅପମାନିତ କରିଥିବାର ସେ କହିଥିଲେ ସଂଖ୍ୟାବହୁଳ ଲୋକଥିବା ଆସନଗୁଡିକରେ ପ୍ରାର୍ଥୀ ଛିଡା କରାଇବାକୁ କଂଗ୍ରେସ ଭୟଭୀତ ବୋଲି ଶ୍ରୀ ମୋଦି କହିଥିଲେ କଂଗ୍ରେସର ଶୌଚାଳୟ ଚୌକିଦାର ମନ୍ତବ୍ୟର ସମାଲୋଚନା କରି ଏହା ତାଙ୍କ ପାଇଁ କୌଣସି କଟୁମନ୍ତବ୍ୟ ନୁହେଁ ବୋଲି ସେ କହିଥିଲେ ପ୍ରଧାନମନ୍ତ୍ରୀ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସମାଲୋଚନା କରି ପାର୍ଟି ମଧ୍ୟରେ ଅର୍ନ୍ତଯୁଦ୍ଧ ଚାଲିଥିବା କହିଥିଲେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆଜି ଡେଲେଙ୍ଗାନାର ଜହିବାଦଠାରେ ଏକ ସଭାରେ ଉଦ୍ବୋଧନ ଦେଇଛନ୍ତି ସେ କହିଛନ୍ତି ବିଜେପି ସହ ତାଙ୍କର ଲଢ଼େଇ ନୀତିଗତ କଂଗ୍ରେସ ଦେଶର ଏକତା ପାଇଁ ସଂଗ୍ରାମ କରିଆସୁଛି ବୋଲି ସେ କହିଛନ୍ତି କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ମୋଟାମୋଟି ବିକାଶ ପାଇଁ କାର୍ଯ୍ୟ କରିବ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି

ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ସମେତ ବହୁ ପ୍ରାର୍ଥୀ ଆଜି ସେମାନଙ୍କର ମନୋନୟନପତ୍ର ଦାଖଲ କରିଛନ୍ତି ଗୋଆରେ ରାଜ୍ୟ କଂଗ୍ରେସ କମିଟି ସଭାପତି ଗିରିଶ ଚୋଦନକର ଉତ୍ତର ଗୋଆ ଲୋକସଭା ଆସନରୁ ଆକି ତାଙ୍କର ପ୍ରାର୍ଥପତ୍ର ଦାଖଲ କରିଛନ୍ତି

ଏହାକ୍ତ ଏକ ସ୍ପତନ୍ତ୍ର ମିଶନଭାବେ ବର୍ଷ୍ଣନା କରି ଡକୁର ଶିବନ ଏହା ସହ ଜଡିତ ସମସ୍ତ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏହି ଅବସରରେ ଓଡିଶାର ଜନସାଧାରଣଙ୍କ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ଟୁଇଟ୍ ବାର୍ତ୍ତାରେ ରାଜ୍ୟର ଜନସାଧାରଣଙ୍କୁ ଏକ ଉଜ୍ଜଳ ସମୃଦ୍ଧ ଓ ଶାନ୍ତିପୂର୍ଣ୍ଣ ଭବିଷ୍ୟତ କାମନା କରିଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡୁ କହିଛନ୍ତି' ଓଡିଶାର ଏକ ସମୂଦ୍ଧ ଇତିହାସ ରହିଛି ଓ ଏହା ନିଜର ସାଂସ୍କୃତିକ ବିବିଧତା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସର୍ବବିଦିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟୁଇଟ୍ ବାର୍ଭାରେ କହିଛନ୍ତି' ଓଡିଶାର ସାହାସୀ ଓ ପ୍ରତିଭାଶାଳୀ ଲୋକମାନଙ୍କର ଦେଶ ପାଇଁ ଅସୀମ ଅବଦାନ ରହିଛି ରାଜ୍ୟର ଦ୍ରତ ବିକାଶ ପାଇଁ ସେ କାମନା କରିଚ୍ଚନ୍ତି

ଆର୍ମି ଚିଫ୍ ସେନାବାହିନୀ ମ୍ରଖ୍ୟ ଜେନେରାଲ ବିପିନ୍ ରାଓ୍ବତ ଆସନ୍ତାକାଲିଠାର୍ ଆମେରିକାକୁ ଚାରିଦିନ ଗସ୍ତରେ ଯିବେ ଏହି ସମୟରେ ସେ ଆମେରିକାର ସଶସ୍ତ ବାହିନୀର ବଡ ବଡ ସାମରିକ ଅଫିସରମାନଙ୍କ ସହ କଥାବାର୍ତ୍ତା କରିବେ ଦୂଇଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ବିଷୟ ଆଲୋଚନରେ ସ୍ଥାନ ପାଇବ

ଆସାମରେ ବିଦେଶୀ ନାଗରିକମାନଙ୍କୁ ଅଟକ ରଖାଯିବା ସଂକ୍ରାନ୍ତ ଏକ ମାମଲାରେ କୌଣସି ପଦକ୍ଷେପ ନିଆ ନ ଯିବା ଯୋଗୁଁ ଏହା ଉପରେ ଅସନ୍ତୋଷ ପ୍ରକାଶ କରି ସ୍ରପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି

ମନ୍ତ୍ରଣାଳୟ କହିଛି' ଜିଏସଟି ଲାଗି ହେବା ଠାର୍ଚ୍ଚ ମାସରେ ଟିକସ ପରିମାଣ ସର୍ବାଧକ ରହିଛି

ଧନଜୀବନ କ୍ଷୟକ୍ଷତି ସଂକ୍ରାନ୍ତରେ କୌଣସି ଖବର ମିଳିନାହିଁ ଆଇପିଏଲ ଆଇପିଏଲ୍ କ୍ରିକେଟରେ ଆଜି ସନ୍ଧ୍ୟାରେ ମୋହାଲିଠାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମ୍ୟାଚ ଖେଳାଯିବ

ଦିଲ୍ଲୀ କ୍ୟାପିଟାଲ୍ସ ର୍ୟାଙ୍କିରେ ଚତୁର୍ଥ ସ୍ଥାନ ରହିଥିବାବେଳେ କିଙ୍ଗ୍ସ ଇଲେଭେନ ପଞ୍ଚମ ସ୍ଥାନରେ ରହିଛି ଉଭୟ ଟିମ୍ ଏପର୍ଯ୍ୟନ୍ତ ଡିନୋଟି ଲେଖାଏଁ ମ୍ୟାଚ ଖେଳିଥିବାବେଳେ ଦୁଇଟି ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି ଓ ଗୋଟିଏ ଲେଖାଏଁ ମ୍ୟାଚରେ ହାରିଛନ୍ତି